ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ନମୁନା ପରୀକ୍ଷା ବ୍ୟବସ୍ଥାରେ ବୃଦ୍ଧି ଓ ସହଜରେ ନମୁନା ପରୀକ୍ଷା କରାଯିବାପାଇଁ ପଦକ୍ଷେପ ଗ୍ରହଣ ଯୋଗୁଁ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇପାରୁଛି

ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା କରାଯିବା ଓ ଠିକ୍ ସମୟରେ ନମୁନା ପରୀକ୍ଷା କେବଳ ସଂକ୍ରମିତ ହାର କମ୍ କରୁ ନାହିଁ ଏହା ମଧ୍ୟ ମୃତ୍ୟୁ ହାର କମ୍ କର୍ଥଛି

ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସିଆଇଆଇ ସର୍ବସାଧାରଣ ସ୍ୱାସ୍ଥ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାପାଇଁ ଭାରତର ସଫଳ ଉଦ୍ୟମ ବିଷୟ ଉଲ୍ଲ୍ଖେ କରି ସରକାରଙ୍କ ଯୋଜନାଗୁଡ଼ିକୁ ଏକ ବ୍ୟାପକ ସାମାଜିକ ଆନ୍ଦୋଳନରେ ପରିଣତ କରିବାପାଇଁ ଦେଶର କ୍ଷମତାକୁ ସେ ପ୍ରଶଂସା କରିଛନ୍ତି ପୂର୍ବରୁ ଏହିଭଳି ବସନ୍ତ ଓ ପୋଲିଓ ଭଳି ରୋଗର ମଧ୍ୟ ବିଲୋପ କରାଯାଇଥିଲା

ସେ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି କାଲା ଆଜାର୍ ଓ କୁଷରେ ଗ ଭଳି ବ୍ୟାଧକୁ ସମ୍ଭଳେ ବିନାଶ କରିବ ଓ ଗର୍ଭବତୀ ମହିଳାମାନଙ୍କ ମୃତ୍ୟୁହାର ଶ୍ରନ୍ୟସ୍ତରକୁ ନିଆଯାଇପାରିବ

ସୁପ୍ରିମ୍କୋର୍ଟ କହିଛନ୍ତି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପ୍ରତି ଆଞ୍ଚ ଆସିବାକୁ ଦିଆଯିବ ନାହିଁ

ଜଷ୍ଟିସ୍ ଅରୁଣ ମିଶ୍ରା ବିଆର୍ ଗବାଇ ଓ କ୍ରିଷ୍ଣାମୁରାରିଙ୍କ ଖଣ୍ଡପୀଠ ଏସଂକ୍ରାନ୍ତୀୟ ଆବେଦନଗୁଡ଼ିକର ଶୁଣାଣି କରି ଏହି ରାୟ ଦେଇଛନ୍ତି

ଜଷ୍ଟିସ୍ ମିଶ୍ରା କହିଛନ୍ତି କୋବିଡ୍ ପାଇଁ ଜୀବନଯାତ୍ରାକୁ ଅଚଳ ରଖାଯାଇପାରିବ ନାହିଁ ଓ ବିହିତ ସୁରକ୍ଷା ବ୍ୟବସ୍ଥା ସହିତ ଆମକୁ ଆଗେଇବାକୁ ହେବ ପିଏମ୍ ଚିଙ୍ଗ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲାୟାଲମ୍ ପଞ୍ଜିକା ମାସ ଚିଙ୍ଗମ୍ର ଆରମ୍ଭରେ ଲୋକମାନଙ୍କୁ ଶୁଭେଛା ଜଣାଇଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଚିଙ୍ଗମ୍ର ଆରମ୍ଭ ସହ ସେ କେରଳର ସମସ୍ତ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଉଚ୍ଚନ୍ତି ନୂଆବର୍ଷ ସେମାନଙ୍କ ପାଇଁ ସଫଳତା ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଶିଦେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି

ଦେଶର ନଦୀ ଓ ସମ୍ବଦ୍ରରେ ଡଲ୍ଫିନ୍ମାନଙ୍କ ସ୍ୱରକ୍ଷା ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଉଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଜଙ୍ଗଲ ମନ୍ତ୍ରୀ ସଚିବ ଓ ବରିଷ୍ଠ ଅଫିସରମାନଙ୍କ ସହ ଭିଡ଼ିଓ କନ୍ଫରେନିଂ ମାଧ୍ୟମରେ କଥାବାର୍ତ୍ତା କରି ଶ୍ରୀ ଜାବ୍ଡେକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଡଲ୍ଫିନ୍ ପ୍ରକଳ୍ପ ଓ ସିଂହ ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି

ମନ୍ତ୍ରୀ କହିଛନ୍ତି ଅର୍ଥ କମିଶନ୍ ଦେଶରେ ଜଙ୍ଗଲ ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ ଆରୋପ କରିଛନ୍ତି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକୁ ଜଙ୍ଗଲ ବାବଦରେ ସେମାନଙ୍କ ବଜେଟ୍ ଅର୍ଥ ବୃଦ୍ଧି କରିବାକୁ ହେବ

ସେ ମଧ୍ୟ ରାଜ୍ୟ ସଡ଼କ ସୁରକ୍ଷା ପ୍ରକଚ୍ଚକୁ ଉଦ୍ଘାଟନ କରିଛନ୍ତି

ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସଡ଼କ ପରିବହନ ରାଜପଥ ମନ୍ତ୍ରୀ ବିକେ ସିଂହ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ତାଙ୍କ ମନ୍ତ୍ରିମଣ୍ଡଳର ସହକର୍ମୀବୃନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବହୁ ସାଂସଦ ଓ ବରିଷ୍ଠ ଅଫିସର୍ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏହିସବୁ ପ୍ରକଳ୍ପ ବ୍ୟତୀତ ମଣିପୁରରେ ଆଗକୁ ଆହୁରି ଅନେକ ପ୍ରକଳ୍ପ ହାତକୁ ନିଆଯିବ

ତା'ଛଡ଼ା ରାଜ୍ୟର ଜନସାଧାରଣଙ୍କ କଲ୍ୟାଣାର୍ଥେ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନ ଲାଗି ଆହୁରି ଅନେକ ସଡ଼କ ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରିବା ବିଷୟରେ ସେ ଜଣାଇଛନ୍ତି ମଣିପୁରରେ ସଡ଼କ ପ୍ରକ୍ସଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ମନ୍ଥର ଥିବାରୁ ଏହା ଉପରେ ଉଦ୍ବେଗ ପ୍ରକାଶ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମଣିପୁରରେ ସଡ଼କ ପ୍ରକଳ୍ପଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ପ୍ରତିବନ୍ଧକ ହୋଇ ରହିଛି ଏହି ସମସ୍ୟା ଦୂର ହୋଇଗଲେ ସମସ୍ତ ସଡ଼କ ପ୍ରକଳ୍ପ ଖିବ୍ ଶୀଘ୍ର ସମ୍ପର୍ଣ୍ଣ ହୋଇଯିବ ଠିକ୍ ସମୟରେ ପାଣ୍ଡି ପାଇବାକ୍ ଉପଯୋଗିତା ସାର୍ଟିଫିକେଟ୍ ଉପଯୁକ୍ତ ସମୟରେ ଦାଖଲ କରିବାଲାଗି ମଧ୍ୟ ସେ ମୁଖ୍ୟମନ୍ତୀଙ୍କୁ କହିଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରଦୃଷଣ କମ୍ କରିବାଲାଗି ସେହି ରାଜ୍ୟମାନଙ୍କୁ ବିକ୍ସ ଇନ୍ଧନ ବ୍ୟବହାର କରିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାର ଏ ଦିଗରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସରକାରମାନଙ୍କୁ ସବୁମତେ ସହାୟତା କରିବାକୁ ପ୍ରସ୍ତୁତ ଥିବାର ଶ୍ରୀ ଗଡକରୀ କହିଚ୍ଚନ୍ତି

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦ୍ୱାରା ଏକ ଅଭିଯୋଗ ଉପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି

ବସ୍ରେ ଯେତିକି ସଂଖ୍ୟାକ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି ତାହାର ଅଧା ଯାତ୍ରୀଙ୍କୁ ନେଇ ବସ୍ଗ୍ରଡ଼ିକ ଯାତ୍ରା କରିବ କୋବିଡ୍ ନାଇଣ୍ଟିନ୍ର ସମସ୍ତ କଟକଣାଗୁଡ଼ିକ ସହ ରାଜ୍ୟ ସରକାର ସର୍ବସାଧାରଣ ପରିବହନ ସେବା ଓ ସିଟି ବସ୍ ସର୍ଭିସ୍ ଆରମ୍ଭ କରିଛନ୍ତି ଏହି ବସ୍ ସେବା ଆରମ୍ଭ ହେବା ସହିତ ସୋମବାରଠାରୁ ଶୁକ୍ରବାର ମଧ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରେ ଯାନବାହନ ଚଳାଚଳ କରିପାରିବ ଓ ଲୋକମାନେ ଯାତାୟାତ କରିପାରିବେ ଏହା ପୂର୍ବର୍ କେବଳ ସୋମବାର ଓ ମଙ୍ଗଳବାର ଦିନ ବିଭିନ୍ନ କିଲ୍ଲା ମଧ୍ୟରେ ଲୋକମାନଙ୍କୁ ଗମନାଗମନ କରିବାପାଇଁ ଅନୁମତି ଦିଆଯାଇଥିଲା